ଗାନ୍ଧୀଙ୍କ ସ୍କାରକୀରେ ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ

ଆର୍ଥିକ ଅନିୟମିତତା ଅଭିଯୋଗରେ ଏହି ଗିରଫଦାରୀ ହୋଇଥିବା ଜଣାପଡିଛି

କୀର୍ତି ବସ୍ତିଆ ଓସ୍କାର ଗ୍ରପ୍ ଅଫ୍ କମ୍ମାନିକର ଅତିରିକ୍ତ ନିର୍ଦ୍ଦେଶକ କୀର୍ତ୍ତି ବସ୍ତିଆଙ୍କ ଜାମିନ ଆବେଦନ ସ୍ୱତନ୍ତ ଡେକିନେଟେଡ୍ କୋର୍ଟ ଖାରଜ କରିଛନ୍ତି

ସେ ଟ୍ୟୁସନ ସମୟରେ ସଂପୂକ୍ତ ଛାତ୍ରଙ୍କୁ ନିଜ ଶୋଇବାଘରକୁ ଡାକି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା

ବୌଦ୍ଧ ଜିଲ୍ଲାରେ ଏହି ଦିବସରେ ବରିଷ୍ ନାଗରିକମାନଙ୍ଙ୍ ଯୋଗ ଶିକ୍ଷା ଦିଆଯାଇଥିଲା